ଗତକାଲି ସାମ୍ବାଦିକମାନଙ୍କୁ ନୂଆଦିଲ୍ଲୀଠାରେ ସେ କହିଛନ୍ତି ଜାତୀୟ ଶିକ୍ଷା ଚିଠାନୀତି ସମ୍ପର୍କୀତ ଜନସାଧାରଣଙ୍କଠାରୁ ମତାମତ ନିଆଯିବା ପରେ ସରକାର ଏହା ଉପରେ ନିଷ୍କଭି ନେବେ ଏ ନେଇ କାହାର କୌଣସି ସନ୍ଦେହ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ନରେନ୍ଦ୍ ମୋଦି ସରକାର ସର୍ବଦା ସମସ୍ତ ଭାରତୀୟ ଭାଷାର ପ୍ରସାର ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ଏବଂ କୌଣସି ଭାଷାକୁ ଅନ୍ୟ କାହା ଉପରେ ଲଦି ଦେବାକୁ ସରକାର ଚାହାନ୍ତିନାହିଁ ଗତ ଶୁକ୍ରବାର ଇସ୍ରୋ ମୁଖ୍ୟ ଡକୁର କେ କସ୍ତୁରୀରଙ୍ଗନ୍ଙ୍କ ନେତୃତ୍ୱରେ ଗଠିତ ଏକ କମିଟି ଏହି ପ୍ରସ୍ତାବିତ ଚିଠା ଶିକ୍ଷାନୀତିକୁ ମାନବ ସମ୍ଭଳ ବିକାଶମନ୍ତ୍ରୀ ରମେଶ ପୋଖରିଆଲ୍ ନିଶାଙ୍କ ଙ୍କୁ ପ୍ରଦାନ କରିଥିଲେ

ନରେନ୍ଦ୍ର ମୋଦି ଦ୍ୱିତୀୟବାର ଲାଗି ପ୍ରଧାନମନ୍ତ୍ରୀ ହେବା ପରେ ଏହା କେନ୍ଦ୍ର ସରକାରଙ୍କର ପ୍ରଥମ ବୃହତର ସର୍ବସାଧାରଣ କାର୍ଯ୍ୟକ୍ରମ ହେବ ସରକାରୀ ସୂତ୍ରରେ କୁହାଯାଇଛି ଏହି ସହରଗୁଡ଼ିକର ନାମ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ପଠାଯାଇଛି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସେଗୁଡ଼ିକୁ ଚୂଡ଼ାନ୍ତ କରିବ

ଏହା ଯଦି ଅନୁମୋଦିତ ହୋଇଯାଏ ତେବେ ରାଜଧାନୀ ଦିଲ୍ଲୀ ଦ୍ୱିତୀୟବାର ଲାଗି କାର୍ଯ୍ୟକ୍ରମର ଆୟୋଜନ କରିବ ଏହି କାର୍ଯ୍ୟକ୍ରମ ପୂର୍ବରୁ ଦିଲ୍ଲୀର ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନରେ ଗତକାଲି ଏକ ଦୁଇଦିନିଆ ଯୋଗ ମହୋତ୍ସବ ଆରମ୍ଭ ହୋଇଛି

ଆୟୁଷ ଆପ୍ ଦେଶର ବିଭିନ୍ନ ସ୍ଥାନରେ ହେଉଥବା ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତଥା ଯୋଗ ପ୍ରଶିକ୍ଷକଙ୍କ ସମ୍ପର୍କରେ ସୂଚନା ହାସଲ କରିବା ସକାଶେ ଆୟୁଷ ମନ୍ତ୍ରଣାଳୟ ଏକ ମୋବାଇଲ ଆପ୍ର ଶୁଭାରମ୍ଭ କରିଛନ୍ତି

ଆୟୁଷ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସ୍ବତ୍ରରୁ କ୍ଷଣାପଡିଛି ଯେ ମାନଚିତ୍ର ଆଧାରିତ ଏହି ମୋବାଇଲ ଆପ୍ ଜରିଆରେ ଜଣେ ଯୋଗ ପ୍ରଶିକ୍ଷକ ନିଜକୁ ପଞ୍ଜିକରଣ କରି ବହୁତ ଲୋକଙ୍କ ପାଖରେ ପହଞ୍ଚପାରିବ ଲୋକମାନେ ମଧ୍ୟ ତାଙ୍କ ଆଖାପାଖ ଅଞ୍ଚଳରେ ଥିବା ଯୋଗ କେନ୍ଦ୍ର ଓ ଯୋଗଗୁରୁଙ୍କ ସହ ଏହି ଆପ୍ ମାଧ୍ୟମରେ ଯୋଡି ହୋଇପାରିବେ ଏହି ସବୁଦିନିଆ ଆପ୍ ଜରିଆରେ ବର୍ଷସାରା ଯୋଗ ସମ୍ଭନ୍ଧିତ ସୂଚନା ଓ ପ୍ରଶିକ୍ଷଣ ମିଳିପାରିବ

ସିମ୍ଲାଠାରେ ମୁଖ୍ୟମନ୍ତ୍ରୀ ଜୟୀରାମ ଠାକୁରଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି ସରକାରୀ କ୍ଷେତ୍ରରେ ପ୍ରଥମ ଦ୍ୱିତୀୟ ତୂତୀୟ ଓ ଚତୁର୍ଥ ଶ୍ରେଣୀରେ ଏହି ସଂରକ୍ଷଣ ବ୍ୟବସ୍ଥା କରାଯିବ

ସେହିପରି ବଜେଟ ଅଧିବେଶନ କାଳରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା 'ମୁଖ୍ୟମନ୍ତ୍ରୀ ରୋସନ୍ତୀ ଯୋଚ୍ଚନା'କୁ କାର୍ଯ୍ୟକାରୀ କରାଯିବା ଲାଗି ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥିର ହୋଇଛି

ସଫପ୍ତି ଅନୁଷ୍ଠିତ ଲୋକସଭା ନିର୍ବାଚନରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ରାଜୀବ ରଞ୍ଜନ ସିଂହ ପଶ୍ରପତି କୁମାର ପାରସ ଓ ଦିନେଶ ଚନ୍ଦ୍ ଯାଦବ ବିଜୟୀ ହୋଇ ସେମାନଙ୍କ ପଦବୀରୂ ଇଞ୍ଜଫା ଦେବା ପରେ ଏହି ମନ୍ତ୍ରୀ ପଦ ଖାଲି ପଡିଥିଲା

ପ୍ରତିବର୍ଷ ରାଜ୍ୟ ଏହି ଦିବସକୁ ଏକ ସାର୍ବଜନୀନ ଉତ୍ସବ ଭାବେ ପାଳନ କରିଆସୁଛି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ହାଇଦ୍ରାବାଦସ୍ଥିତ ପବ୍ଲିକ୍ ଗାର୍ଡ଼େନ୍ସ୍ଠାରେ ଜାତୀୟ ପତାକା ଉତ୍ତୋଳନ କରିବେ

ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସର୍ବସାଧାରଣ ସ୍ଥାନରେ ମଧ୍ୟ ରାଜ୍ୟ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ ହେବ

ମୁମ୍ୟାଇଠାରେ ଦଳୀୟ ବୈଠକରେ ଯୋଗଦେଇ ଶୀ ପାଓ୍ବାର କହିଛନ୍ତି ଯେ ଏନସିପିର ନିଜର ସ୍ୱତନ୍ତ୍ର ପରିଚୟ ରହିଛି ଏବଂ ଏହାକୁ ଦଳ ଜାରି ରଖିବ ଗତକାଲି ଅନୁଷ୍ଠିତ ବୈଠକରେ ଲୋକସଭା ନିର୍ବାଚନ ଫଳାଫଳ ସଂକ୍ରାନ୍ତ ଆଲୋଚନା କରାଯିବା ସହ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ସମୀକ୍ଷା କରାଯାଇଥିଲା ଲୋକସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ଶ୍ରୀ ପାୱାର ସାକ୍ଷାତ କରିବା ପରିପ୍ରେକ୍ଷୀରେ କଂଗ୍ରେସ ସହ ଏନସିପିର ମିଶ୍ରଣ କ୍ସ ନା ଜନ୍ମନା ନେଇ ଅନୁମାନ କରାଯାଇଥିଲା ବରିଷ୍ଣ ଏନସିପି ନେତା ଗଣେଶ ନାୟକ ସାମ୍ଭାଦିକମାନଙ୍କୁ କହିଛନ୍ତି ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ରାଜ୍ ଠାକ୍ରେଙ୍କ ଏମଏନଏସ୍ ଦଳକୁ ମେଣ୍ଟରେ ସାମିଲ କରିବା ନେଇ ମଧ୍ୟ ଆଲୋଚନା ହୋଇନାହିଁ ମିନିଷ୍ଟ୍ରର ଟେକଚାର୍ଜ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନବନିଯୁକ୍ତ ମନ୍ତ୍ରୀମାନେ ଗତକାଲି ସେମାନଙ୍କର ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଦୁଇ ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀ କିି କ୍ରିଷନ୍ ରେଡ୍ରୀ ଓ ନିତ୍ୟାନନ୍ଦ ରାୟ ମଧ୍ୟ ମନ୍ତ୍ରଣାଳୟରେ ସେମାନଙ୍କର ଦାୟିତ୍ୱ ନେଇଛନ୍ତି ରାଜନାଥ ସିଂ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଏହି ଅବସରରେ ସେଠାରେ ତିନି ବାହିନୀର ମୁଖ୍ୟ ଉପସ୍ଥିତ ଥିଲେ ପୂର୍ବରୁ ଶ୍ରୀ ସିଂହ ଜାତୀୟ ଯୁଦ୍ଧସ୍କାରକୀ ସ୍ଥଳୀ ପରିଦର୍ଶନ କରିଥିଲେ ଦେଶପାଇଁ ପ୍ରାଣବଳି ଦେଇଥିବା ବୀର ଯବାନମାନଙ୍କ ପ୍ରତି ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଟ୍ୱିଟ୍ କରି ସେ କହିଛନ୍ତି ଜାତୀୟ ନିରାପତ୍ତା ଓ ପ୍ରତିରକ୍ଷାକୁ ସୁଦୃଢ଼ କରିବାକୁ ସେ ସଙ୍କଳ୍ପବଦ୍ଧ ପ୍ରକାଶ କାବଡେକର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନେଇଛନ୍ତି ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ କ୍ରାବଡେକର କହିଛନ୍ତି ପରିବେଶଜନିତ ସମସ୍ୟାଗ୍ରଡ଼ିକର ସମାଧାନ ଓ ପରିବେଶର ସ୍ତରକ୍ଷା ତାଙ୍କ ସରକାରର ଅଗ୍ରାଧିକାର ବିଷୟ ରହିବ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର୍ ଆନୁଷ୍ଠାନିକ ଭାବେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି

ଏହି ସଂଶୋଧୂତ ହାର ଚଳିତ ଜୁନ ଦରମାର ସହ ମିଶି ଜୁଲାଇ ପହିଲାରେ କର୍ମଚାରୀଙ୍କ ପ୍ରଦାନ କରାଯିବାର ସ୍ଥିର କରାଯାଇଛି ସେହିପରି ଏହି ବର୍ଦ୍ଧିତ ମହଙ୍ଗା ଭଉ ହାର ପେନସନ୍ଭୋଗୀଙ୍କ କ୍ଷେତ୍ରରେ ମଧ୍ୟ ଲାଗ୍ର ହୋଇଛି ଏପି ଭିପି ଭିଜିଟ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କାୟା ନାଇଡୁ କହିଛନ୍ତି ଲେଖକ ଓ ସାହିତ୍ୟ ସମାଜର ଦର୍ପଣ ଭଳି କାର୍ଯ୍ୟ କରିବା ସହିତ ସେମାନେ ପ୍ରଗତିଶୀଳ ଓ ସକାରାତ୍ମକ ବିଚାର ଗୁଡିକୁ ପ୍ରୋସାହିତ କରିବା ଉଚିତ ଗତକାଲି ବିଶାଖାପାଟନାରେ ବିଶିଷ୍ଟ ସମାଜ ସଂସ୍କାରକ କାଣ୍ଡ୍ରପୁରୀ ଭୀରିସାଲିଙ୍ଗମ୍ଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଭୀରିସାଲିଙ୍ଗମ୍ ଆନ୍ଧ୍ରପ୍ରଦେଶର ରାଜା ରାମମୋହନ ରାୟ ଭାବେ ପରିଚିତ ଥିଲେ ସେ ବିଧବା ମାନଙ୍କର ପୁନଃ ବିବାହ କରିବା ଯୌତୃକ ପ୍ରଥା ଉଚ୍ଛେଦ ଏବଂ କାତିପ୍ରଥା ବିରୋଧରେ ଅନେକ କାର୍ଯ୍ୟ କରିଥିବା ଶ୍ରୀ ନାଇଡୁ କହିଥିଲେ ଏହି ଅବସରରେ ସେ ଲେଖକ ସ୍ତ୍ୟକାରମାନଙ୍କୁ ପ୍ରଗତିଶୀଳ ରଚନା ମାଧ୍ୟମରେ ସମାଜରେ ଥିବା କୁପ୍ଥା ଓ ଭେଦଭାବକୁ ଦୂର କରିବା ପାଇଁ ଆଗେଇ ଆସିବାକୁ ଆହ୍ପାନ କରିଥିଲେ

ଆଫଗାନିସ୍ଥାନ ଟସ୍ ଜିତିଲା ପରେ ପ୍ରଥମେ ବ୍ୟାଟିଂ କରିଥିଲା